ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ସେମାନେ ଠାକୁର ରାଜାଙ୍ଙୁ ଜଣାଇବେ

ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ସେଥିରେ ରୋକ୍ ଲଗାଇଛି ସୁପ୍ରିମକୋର୍ଟଙ୍ଙ ନିର୍ଦ୍ଦେଶ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଗଣମାଧ୍ଧମକୁ କହିଛନ୍ତି

ଏଥିରେ ସାତଟି ବ୍କକ୍ର ଶତାଧିକ ଦିବ୍ୟାଙ୍ଗ ଯୋଗ ଦେଇଥିଲେ

ବର୍ଷା ସହିତ ବଜ୍ରପାତ ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାର ଅଧିବାସୀମାନଙ୍କୁ ସତର୍କତା ଅବଲମ୍ୟନ କରିବାକୁ ପରାମର୍ଶ ଦିଆଯାଇଛି